ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ସ୍ୱତନ୍ତ ରୀତିନୀତି

ଏଥପ୍ରତି ଲୋକମାନଙ୍କର ଆଗ୍ରହ ବଢ଼ିଥିବାରୁ ସେ ସଡୋଷ ପ୍ରକାଶ କରିଛନ୍ତି ଘରେ ବାସନକୁସନ ଧୋଇବାପାଇଁ ବ୍ୟବହୃତ ବଳକା ପାଶିକୁ ଗଛରେ ଦେବାଲାଗି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି

ଆଜି ଏହାର ଫଟୋ ଇସ୍ରୋ ୱେବସାଇଟ୍ ପକ୍ଷରୁ ଜାରୀ କରାଯାଇଛି

ବିନିଯୋଗ କରାଯାଇଥିବ

କିନ୍ତ କୌଣସୀ ରାଷ୍ଟ୍ର ଚନ୍ଦ୍ରର ଦକ୍ଷିଶ ଧ୍ରୁବରେ ପହଁଚି ନାହାଁନ୍ତି

ସେହିପରି ଆକିଠାରୁ ରାକ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଆର ହୋଇଛି

କରାଯାଇଛି ସେହିପରି ଭଦ୍ରକର ପ୍ରାଚୀନ ବିଷ୍ଡବପୀଠ ସନ୍ତିଆ ଗ୍ରାମର ଶ୍ରୀ ଶ୍ରୀ ରାଧାମଦନ ମୋହନ ମନିରରେ ହେରାପଞ୍ଚମୀ ଏବଂ ଶ୍ରୀଚେତନ୍ୟ ମହାପ୍ରଭୁଙ୍କ ଦିବ୍ୟବସ୍ତ ପ୍ରଦର୍ଶନ ମହୋସବ ଅନୁଷ୍ଠିତ ହୋଇଛି

ସର୍ଚ ସର୍କିଟ୍ ଯୋଗୁଁ ଏହି ଅଗିକାଣ୍ଡ ଘଟିଥିବାର ସ୍ଟଚନା ମିଳିଛି

ଗଜପତି ଜିଲ୍ଲାରେ ସବୁଠାରୁ କମ୍ ବର୍ଷା ହୋଇଛି